ଏହା ହେଲେ ଏଭଳି ଅପରାଧର ସଫଳ ମୁକାବିଲା କରାଯାଇ ପାରିବ ଏଥିପାଇଁ ଜାତିସଂଘର ନୀତି ଓ ବ୍ୟବସ୍ଥା ମଧ୍ୟରେ ଏକ ମଞ୍ଚ ତିଆରି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି

ଜନସାଧାରଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଉଥିବା ସମସ୍ୟାଗୁଡ଼ିକର ସମାଧାନ ଯଥାଶୀଘ୍ର କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିସହ ମହିଳା ସଶକ୍ତିକରଣ ଏବଂ ଭବିଷ୍ୟତର ବିକାଶଢାଞ୍ଚା ନିର୍ଦ୍ଧାରଣରେ ନୂଆ ଆଭିମୁଖ୍ୟ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ବ୍ରିକ୍ସ ଜଏଣ୍ଟ ଷ୍ଟେଟ୍ମେଣ୍ଟ ଭାରତ ବ୍ରାଜିଲ୍ ରୁଷିଆ ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ରାଷ୍ଟ୍ର ସଂଗଠନ ଏକ ମୁକ୍ତ ନ୍ୟାୟୋଚିତ ସମତାଭିତ୍ତିକ ଓ ଗଣତାନ୍ତ୍ରିକ ପ୍ରତିନିଧିମୂଳକ ଆନ୍ତର୍ଜାତିକ ବ୍ୟବସ୍ଥାର ପ୍ରବର୍ତ୍ତନ ସହ ବହୁପକ୍ଷବାଦର ପ୍ରୋହାହନ ଦିଗରେ କାର୍ଯ୍ୟ କରିବ ବୋଲି ସଂଗଠନର ନେତାମାନେ ଏକ ମିଳିତ ବିବୃତ୍ତିରେ କହିଛନ୍ତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସଂଗଠନର ସବୁ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଏଥିରେ ଭାଗ ନେଇଥିଲେ ବ୍ରିକ୍ସ ସଦସ୍ୟଭୁକ୍ତ ରାଷ୍ଟ୍ରଙ୍କ ସମେତ ବିଭିନ୍ନ ଦେଶରେ ଦେଖାଦେଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଏଥିରେ ତୀବ୍ର ନିନ୍ଦା କରାଯାଇଥିଲା ଏଭଳି କାର୍ଯ୍ୟର ମୁକାବିଲା ସହ ଏହା ପଛରେ ସମ୍ପୂର୍ଣ୍ଣ ବ୍ୟକ୍ତିବିଶେଷ ଓ ସଂଗଠନର ମୁକାବିଲା ପାଇଁ ଜାତିସଂଘ ମାର୍ଫତରେ ଏକ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ ଉପରେ ନେତାମାନେ ଏକମତ ହୋଇଛନ୍ତି ଜୋହାନ୍ନବର୍ଗ ଘୋଷଣାନାମାରେ ଆତଙ୍କବାଦର ମୁକାବିଲା ପାଇଁ ବ୍ରିକ୍ସ ରାଷ୍ଟ୍ର ସମୃହ ଯେଉଁ ପ୍ରସ୍ତାବ ଅନୁମୋଦନ କରିଥିଲେ ତାହାର କାର୍ଯ୍ୟକାରିତା ଉପରେ ପୁନର୍ବାର ଗୁରୁତ୍ୱ ଦିଆଯାଇଛି ବହୁପାକ୍ଷିକ ବାଶିଜ୍ୟ ସହିତ ଏଥିରେ ବାଛବିଚାର ଓ ରାଷ୍ଟ୍ରୀୟ ସ୍ୱାର୍ଥସୁରକ୍ଷା ନୀତିର ପରିହାର ପାଇଁ ବ୍ରିକ୍ସ ଘୋଷଣାନାମା ଗୁରୁତ୍ୱାରୋପ କରିଛି ବିଶ୍ୱ ବାଣିଜ୍ୟ ସଂଗଠନ ଆନ୍ତର୍ଜାତିକ ବାଶିଜ୍ୟ କାରବାରକୁ ଅଧିକ ସ୍ପଚ୍ଛ ଓ ନିରପେକ୍ଷ କରିବ ବୋଲି ଏହି ଘୋଷଣାନାମାରେ ଆଶା ପ୍ରକାଶ କରାଯାଇଛି

ଏଥିପାଇଁ ସବୁ ରାଷ୍ଟ୍ର ପାର୍ଷି ଯୋଗାଇ ଦେବାକୁ ନିବେଦନ କରାଯାଇଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଉଭୟ ଆମେରିକା ଓ ଜାପାନ୍ ଭାରତର ଭଲ ବନ୍ଧୁ ଏହି ଦୁଇ ଦେଶଙ୍କ ସହ ଭାରତ ସୁସମ୍ପର୍କ ରଖି ଆଗେଇ ଚାଲିବ ଜାପାନ୍ ଆମେରିକା ଇଣ୍ଡିଆ ଏହି ତିନି ଦେଶ ମିଳିତ ହୋଇ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟକଲେ ଗଶତାନ୍ତ୍ରିକ ମ୍ବଲ୍ୟବୋଧର ପରିପ୍କାଶ ଘଟିବ ଏହାଦ୍ୱାରା ବିଶ୍ୱର କଲ୍ୟାଣ ସାଧନ ହେବା ସହ ସଫଳତା ଓ ବିଜୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଏହି ତ୍ରିପାକ୍ଷିକ ବେିଠକ ବେଶ୍ ଉସାହଜନକ ହୋଇଛି ଭାରତରେ ସଂସ୍କାର ଓ ବିକାଶମୂଳକ କାର୍ଯ୍ୟ ପାଇଁ ଟ୍ରମ୍ପ୍ ଓ ଆବେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ କଣାଇଛନ୍ତି ଏହି ତିନି ଦେଶ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସହ ମୁକ୍ତ ଅବାଧ ସମାବେଶି ଏବଂ ଆଇନ୍ ସମ୍ମତ ଭାବେ କାର୍ଯ୍ୟ କରି ସମଗ୍ର ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଏକମତ ହୋଇଛନ୍ତି ଏହି ଅଞ୍ଚଳରେ ସାମୁଦ୍ରିକ ବାଶିଜ୍ୟ କାରବାର ସୁରକ୍ଷା ଏବଂ ଦକ୍ଷିଣପୂର୍ବ ଏସିଆର ଭୂମିକା ଉପରେ ମଧ୍ୟ ତିନି ନେତା ମତବିନିମୟ କରିଛନ୍ତି

ଦୁଇ ଦେଶ ମଧ୍ୟରେ ବାଶିଜ୍ୟ ପୁଞ୍ଜିନିବେଶ ସ୍ୱାସ୍ଥ୍ୟ ମହାକାଶ ବିଜ୍ଞାନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇନେତା ଆଲୋଚନା କରିଛନ୍ତି ନାଇଡ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଅବସାଦ ଓ ନୈରାଶ୍ୟ କାରଣରୁ ଯୁବପିଢ଼ି ଓ ଅନ୍ୟ ବର୍ଗଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ଏକ ଜାତୀୟ ଆତ୍ମହତ୍ୟା ପ୍ରତିରୋଧ କୌଶଳ ଆରମ୍ଭ କରିଛନ୍ତି

ଏ ନେଇ ଏକ ଜାତୀୟ ଅଭିଯାନର ଆବଶ୍ୟକତା ଥିବା ସେ କହିଛନ୍ତି ଏଥିରେ ପିଢ଼ିତମାନଙ୍କ ପରିବାର ଲୋକ ସ୍ୱାସ୍ଥ୍ୟ କର୍ମୀ ନୀତି ନିର୍ଦ୍ଧାରକ ସାମାଜିକ କଲ୍ୟାଣ ସଂସ୍ଥା ସହଯୋଗ କରିବା ଆବଶ୍ୟକ ଉପରାଷ୍ଟ୍ରପତି କହିଛନ୍ତି ଯୋଗ ଧ୍ୟାନ ଓ ଆଧ୍ୟାତ୍ମିକ ଚିନ୍ତାଧାରା ଅବସାଦ ସମୟରେ ମାନସିକ ଶାନ୍ତି ବଜାୟ ରଖିବାରେ ସହାୟକ ହୋଇଥାଏ ଇଲେକ୍ସନ୍ ରାଜସ୍ଥାନ ଓ ତେଲଙ୍ଗାନାରେ ନିର୍ବାଚନ ପାଇଁ ଆଉ ମାତ୍ର ଏକ ସପ୍ତାହ ସମୟ ଥିବାବେଳେ ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ନିର୍ବାଚନ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ କଂଗ୍ରେସ ନେତା ଅଶୋକ ଗେହଲଟ୍ ସଚିନ୍ ପାଇଲଟ୍ ଓ ରାଷ୍ଟ୍ରାୟ ଲୋକ ଦଳ ଅଧ୍ୟକ୍ଷ ଅଜିତ୍ ସିଂ ରାଜସ୍ଥାନର ବିଭିନ୍ନ ସ୍ଥାନରେ ନିର୍ବାଚନ ରାଲିରେ ଯୋଗ ଦେଇଛନ୍ତି ଅନ୍ୟ ପକ୍ଷରେ ତେଲଙ୍ଗାନାରେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ କଂଗ୍ରେସ ନେତା ଜୟରାମ ରମେଶ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି

ଜେ ଆଣ୍ଡ କେ ଜନ୍ମୁ କାଶ୍ମୀରର ଷଷ୍ଠ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ କରାଯିବ

ବର୍ତ୍ତମାନ ସୁଦ୍ଧା ପ୍ରାୟ ଶହେ ଜଣ ସରପଞ୍ଚ ଓ ହଜାରେ ଜଣ ପଞ୍ଚ ବିନା ପ୍ରତିଦ୍ୱନ୍ଦ୍ୱୀତାରେ ନିର୍ବାଚିତ ହୋଇଛନ୍ତି

ଏହି ଉତ୍ସବରେ ନାଗାଲାଣ୍ଡ ରାଜ୍ୟପାଳ ପିବି ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବାବେଳେ ଆମେରିକା ରାଷ୍ଟ୍ରଦୃତ କେନେଥ୍ ଆଇ ଜଷ୍ଟର ସମ୍ମାନିତ ଅତିଥି ଭାବେ ଯୋଗଦେବାକୁ ନିମନ୍ତିତ ହୋଇଛନ୍ତି ବୋଲି ନାଗାଲାଣ୍ଡ ପର୍ଯ୍ୟଟନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଆଖାଲେ ଭିଜୋଲ୍ ସୂଚନା ଦେଇଛନ୍ତି

ଏହି ଅବସରରେ କୋହିମା ଦିମାପୁର ମୋକକଚୁଙ୍ଗ ପେରିକ୍ ଓ ଓଖା ଠାରେ ଉତ୍ସବମାନ ଆୟୋଜିତ ହେବ

କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ପ୍ରକାଶିତ ତଥ୍ୟାବଳୀରୁ ଏହା ଜଣାପଡ଼ି ଛି

ୟୁଆଇଡିଏଆଇ ଆଧାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ଅର୍ଥ ପ୍ରଦାନ କ୍ଷେତ୍ରରେ ବାଧା ସୃଷ୍ଟି ନ କରିବା ପାଇଁ ୟୁଆଇଡିଏଆଇ ବ୍ୟାଙ୍କ୍ଗୁଡ଼ିକୁ ଆଧାର ଭିତ୍ତିକ ଦେଶନେଶ ବ୍ୟବସ୍ଥା ବନ୍ଦ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣିଆକୁ ଲେଖିଥିବା ଏକ ଚିଠି ଆଧାରରେ ୟୁଆଇଡିଏଆଇ ଏହି ସ୍ୱଷ୍ଟିକରଣ ଦେଇଛି ଏନ୍ପିସିଆଇ କୁ ଲେଖିଥିବା ଚିଠିରେ ଏସ୍ବିଆଇ ଦର୍ଶାଇଛି ଯେ ଆଧାର ସଂଯୋଗ ନଥାଇ ଦେଶନେଣ ବ୍ୟବସ୍ଥା ଚାଲୁରଖିଲେ ଏହା ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହେବ ଗତ ସେପ୍ଟେମ୍ବର ମାସରେ ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଜନମଙ୍ଗଳକାରୀ ଯୋଚ୍ଚନା ଆୟକର ରିଟର୍ଣ୍ଣ ଦାଖଲ ଓ ପ୍ୟାନ୍କାର୍ଡ ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରିଥିଲେ ୟୁଏସ୍ ନର୍ଥ କୋରିଆ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ ସେ ତାଙ୍କ ଉତ୍ତରକୋରିଆ ପ୍ରତିପକ୍ଷ କିମ୍ ଜଙ୍ଗ୍ ଉନ୍ଙ୍କ ସହ ଦ୍ୱିତୀୟ ପର୍ଯ୍ୟାୟ ଶୀର୍ଷ ବୈଠକରେ ଯୋଗ ଦେବାକୁ ଆଗ୍ରହୀ

ସେହିପରି ରାତି ସାତଟାରେ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ଓ କର୍ମାନୀ ମଧ୍ୟରେ ମୁକାବିଲା ହେବ